ସେହିପରି କଟକଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉହବରେ ମନ୍ତୀ ବିକ୍ରମ କେଶରୀ ଆରୁଖ ପତାକା ଉତୋଳନ କରିବା କାର୍ଯ୍ୟକ୍ରମ ରହିଛି ସେହିପରି ସ୍ୱାଧୀନତା ଦିବସ ପାଳନକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ କାରି କରାଯାଇଛି

ସ୍ୱାଧୀନତା ଦିବସ ଉପଲକ୍ଷେ ଶିକ୍ଷାନୁଷ୍ଠାନ କର୍ଭ୍ରପକ୍ଷ କୌଣସି ପରିସ୍ଚିତିରେ ମଧ୍ଧ ଛାତ୍ରଛାତ୍ରୀମାନଙ୍ଙୁ ବିଦ୍ୟାଳୟକୁ ଆସିବା ପାଇଁ ଡାକିପାରିବେ ନାହିଁ ବୋଲି ଚିଠିରେ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି

ମେଡ଼ିସିନ୍ ବିଭାଗର ଆଉଟ୍ଡୋର ପିଏମ୍ଆର୍ ବିଲ୍ଡିଂରେ କାର୍ଯ୍ୟ କରୁଥିବାବେଳେ ଚର୍ମ ଓ ଯକ୍କା ବିଭାଗର ଆଉଟ୍ଡୋର ଆଇଡି ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି

ଯେଉଁମାନେ ଅନ୍ଲାଇନ୍ରେ ସ୍କୁଟ୍ ନେଇନଥିବେ ସେମାନେ ଆର୍ଟିଓ ଅଫିସ୍କୁ ଆସିପାରିବେ ନାହି ବୋଲି କୁହାଯାଇଛି ଏଥିସହ ଆର୍ସି ବୁକ୍ରେ ମାଲିକାନା ପରିବର୍ଭନ କରିବାକୁ ଚାହୁଁଥିବା ଲୋକ ମଧ୍ଧ ଆବେଦନ କରିପାରିବେ ବୋଲି ସ୍ୱଷ୍କ କରାଯାଇଛି

ସେହିପରି ଏହି ସମୟ ମଧ୍ଧରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମ